ଏହାପରେ ବରୁଣେଇ ନିକଟ ମୁକୁଦପ୍ରସାଦ ଗୋସାଳା ପଡ଼ିଆରେ ଏକ ଦଳୀୟ ସମାବେଶରେ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି

ସାଧାରଣ ସଭାକୁ ପାଣି ପାଉଚ ଏବଂ ପାଣି ବୋତଲ ନେବା ଉପରେ କଟକଣା ଜାରି କରାଯାଇଛି

ଆଜି ତେଲଙ୍ଗାନା ମୁଖ୍ୟମନ୍ତୀ ପୁରୀ ଯାଇ ଶ୍ରୀକୀଉଙ୍କ ଦର୍ଶନ କରିବେ

ଖାଉଟିମାନେ ସଜାଗ ହେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି

ଏଥିସହ ବ୍ଲକ୍ର ପୂଜାରିଗୁଡ଼ାଠାରେ ଶହେ ଶଯ୍ୟା ବିଶିଷ୍ ଛାତ୍ରାବାସର ଶିଳାନ୍ୟାସ କରାଯାଇଛି

ଆସନ୍ତା ଦୁଇ ତିନି ଦିନ ମଧରେ ବିଭିନ୍ମ ଅଅଳର ସର୍ବନିମୁ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ପାଶିପାଗ ବିଭାଗ ପୂର୍ବାନୁମାନ କରିଛି ସାରା ରାଜ୍ୟରେ ଉତ୍ତରପଣ୍ଟିମ ଦିଗରୁ ଥଣ୍ଡା ପବନ ପ୍ରବାହିତ ହେବ ସହ ଆଭ୍ୟନ୍ତରୀଣ ଅଞ୍ଞଳରେ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ